କାର୍ଯ୍ୟ ପରାମର୍ଶଦାତା ବୈଠକ ପରେ ଗୃହ କାର୍ଯ୍ୟ ଚାଲୁ ରହିଛି

ଏହାପରେ କାର୍ଯ୍ୟ ପରାମର୍ଶଦାତା ବୈଠକ ଅନୁଷ୍ପିତ ହୋଇଥିଲା

ଗ୍ରାମବାସୀଙ୍କ ସହ ଆଲୋଚନାବେଳେ ଗ୍ରାମବାସୀ ପୁଲିସ ବିରୋଧ ବିଷେଦଗାର କରିଥିଲେ ମଦ କାରଖାନା ପାଇଁ ଗ୍ରାମବାସୀଙ୍କ ସହ ଆଲୋଚନା ନକରି ସରକାରଙ୍କ ମଦ କାରଖାନା ନିଷ୍ବଭିକୁ ବିରୋଧ କରିବା ସହ ସମାଲୋଚନା କରିଥିଲେ

ଉଦ୍ଘାଟନ କରିବେ

ଆରଡ଼ି ରାସ୍ତାରେ ଭାରିଯାନ ଚଳାଚଳ କରି ବ୍ୟାପକ ପ୍ରଦ୍ୟଷଣ ହେବା ସହିତ ଦୁର୍ଘଟଣାରେ ଅନେକଙ୍କ ପ୍ରାଶହାନୀ ହେଉଛି ଝାରସୁଗୁଡା ବମେଇମୁଣ୍ଡା ଦେବାଡିହୀ ବାଲିଯୋରି ଆରଡି ରାସ୍ତାରେ ଦୈନିକ ଶତାଧକ ଭାରିଯାନ ଚଳାଚଳ କରୁଛି ଫଳରେ ରାସ୍ତାରେ ବ୍ୟାପକ ପ୍ରଦ୍ଷଣ ହେବା ସହିତ ବିପଦ ସଙ୍କୁଳ ଏହି ରାସ୍ତାରେ ମାତ୍ରାଥିକ ଯାନବାହାନ ଚଳାଚଳ ଯୋଗୁଁ ଅନେକ ଧନଜୀବନ ହାନି ହୋଇଛି